କିଛିଦିନ ଧରି ସେ ଅସ୍ସ୍ସ ଥିଲେ

ଦେଶ ଗଠନରେ ତାଙ୍କର ବିଶେଷ ଅବଦାନ ରହିଛି

ବିଭିନ୍ ବିଷୟବସ୍ତ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍ ସହିତ ନିଜର ମନକଥା ବାଣ୍ଣିବାପାଇଁ ଆଶା କରୁଛନ୍ତି

ଏହି ଅଭିଯାନ ସହିତ ହିତାଧିକାରୀମାନେ ସିଧାସଳଖ ଯୋଡ଼ି ହୋଇପାରିଛନ୍ତି

ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ଅଧୀକ କଲେଜ ରହିବାଦ୍ୱାରା ପରିଚାଳନା ଠିକ୍ ଭାବେ ହୋଇପାରୁନି

ପାପଡ଼ାହାଣ୍ଡି ଗୁଳିକାଣ୍ଡ ଦିବସ ବା ଶହୀଦ୍ ଦିବସ

ଦେଶମାତୃକାପାଇଁ ସେମାନଙ୍କର ଚରମ ବଳିଦାନର ସ୍କୁତିଚାରଣ ଉଦ୍ଦେଶ୍ୟରେ ପାପଡ଼ାହାଣ୍ଡିଠାରେ ଥିବା ଶହୀଦ୍ ମିନାର୍ ନିକଟରେପ୍ରତିବର୍ଷ ପରି ପାଳିତ ହୋଇଛି ଶହୀଦ୍ ଦିବସ

ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଛେଦ କାର୍ଯ୍ୟ ଜାରି ରହିଛି

ସୂଚନାଯୋଗ୍ୟ ସକାଳେ ଖେଳ୍ଥିବା ସମୟରେ ଘରପାଖ ପୋଖରୀରେ ବୁଡ଼ି ଯାଇଥିଲେ ସ୍ଚାନୀୟ ଲୋକେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ତୁରନ୍ତ ଆଳି ଗୋଷୀ ସ୍ୱାସ୍ଥ୍ୟକେନ୍ଦରେ ଭର୍ତି କରିଥିଲେ

ସେ ଜେଲ୍ରେ ଥିବାବେଳେ ହଠାତ୍ ଅସୁସ୍ଛ ହୋଇପଡ଼ିଥିଲେ ତାଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା

ଏହି ସମୟ ଭିତରେ ସମୁଦ୍ର ଭିତରକୁ ନଯିବା ପାଇଁ ମହ୍ୟଜୀବୀମାନଙ୍କୁ କୁହାଯାଇଛି

ସେଥିପାଇଁ କେନ୍ଦୁଝର ଢେଙ୍କାନାଳ ଯାଜପୁର କଟକ ଜଗତସିଂହପୁର ଓ ପୁରୀକୁ ଅରେଞ୍ ଓାର୍ଷିଂ ଜାରି କରାଯାଇଛି